କଂଗ୍ରେସ ମିଛ କହୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି

କ୍ୟାମ୍ପିନିଂ ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଉ ଦୁଇଦିନ ବାକି ଥିଲାବେଳେ ପ୍ରଚାର କାର୍ଯ୍ୟ ଅତ୍ୟନ୍ତ ସରଗରମ ହୋଇଛି ରାଜସ୍ଥାନର ଜୋଧପୂରଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମିଥ୍ୟା କଥା ପ୍ରଚାର କରିବାରେ କଂଗ୍ରେସ ପାର୍ଟି ଏକ ବିଶ୍ୱବିଦ୍ୟାଳୟ ପାଲଟିଛି ଏବଂ ରାହୁଳ ଗାନ୍ଧୀ ମିଛ କହିବାରେ ଅତ୍ୟନ୍ତ ପାରଙ୍ଗମ ସେ କହିଛନ୍ତି କଗ୍ରେସର ସ୍ୱପ୍ନ ସବୁ ରାଜ୍ୟରେ ଧୂଳିସାତ ହୋଇଯାଇଛି ଏବଂ ରାଜସ୍ଥାନରେ ଶାସନକୁ ଆସିବା ପାଇଁ କଗ୍ରେସ ଯେଉଁ ସ୍ୱପ୍ନ ଦେଖିଛି ତାହା ମଧ୍ୟ ଧୂଳିସାତ ହୋଇଯିବ ହିନ୍ଦୁ ଧର୍ମ ଉପରେ ତାଙ୍କ ଞ୍ଜାନ ପ୍ରତି କଂଗ୍ରେସର ପ୍ରଶ୍ନବାଚୀକୁ ସେ ତୀବ୍ର ସମାଲୋଚନା କରିଛନ୍ତି ସେ କହିଛନ୍ତି ସେ ଜଣେ ଛୋଟିଆ କର୍ମୀ ଏବଂ ହିନ୍ଦୁ ଧର୍ମରେ ତାଙ୍କର ଅଗାଧ ଜ୍ଞାନ ଅଛି ବୋଲି ସେ କଦାପି କହିନାହାନ୍ତି କିନ୍ତୁ ହିନ୍ଦୁ ଧର୍ମ ଉପରେ ତାଙ୍କର କହିବାର ଅଧିକାର ଅଛି ସେ କହିଛନ୍ତି ପ୍ରତି ପାଞ୍ଚବର୍ଷରେ ଥରେ ରାଜସ୍ଥାନରେ ସରକାର ବଦଳିବାର ଯେଉଁ ଧାରା ଚାଲିଛି ତାହା କାର୍ଯ୍ୟକାରୀ ହେବ ବୋଲି କଂଗ୍ରେସ ଯଦି ଭାବ୍ରଥାଏ ତେବେ ଏହା ତାର ଭୁଲ୍ ଧାରଣା ଏବଂ ଏଥର ନିର୍ବାଚନରେ ତାହା କଦାପି ହେବ ନାହିଁ ବିଜେପି ଅଧ୍ୟକ୍ଷ ଅମିତ ଶାହା ଆଜି ମେଓ୍ୱାଡ଼ ଓ ହାରୋଟି ଅଞ୍ଚଳରେ ନିର୍ବାଚନ ପ୍ରଚାର କରିଛନ୍ତି ଚିତୋରଗଡ଼ଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଶାହା କହିଛନ୍ତି ଲୋକମାନଙ୍କ ସମର୍ଥନରେ ବିଜେପି ଏଥର ମଧ୍ୟ କ୍ଷମତାକୁ ଆସିବ କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟ କଂଗ୍ରେସ ଶାଖା ସଭାପତି ସଚିନ ପାଇଲଟ ଦଳୀୟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନବଜୋତସିଂହ ସିଦ୍ଧୁ ଓ ହରିୟାଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ଆଜି ରାଜସ୍ଥାନରେ ପ୍ରଚାର କରିଛନ୍ତି ବିଏସ୍ପି ଏବଂ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ସମେତ ବିଭିନ୍ନ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ସଭାସମିତିମାନ କରିଛନ୍ତି ହାଇଦ୍ରାବାଦ ଓ ତେଲେଙ୍ଗାନାରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଜି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଗାଡ଼ୱାଲ୍ଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ଉଦ୍ବୋଧନରେ ଶ୍ରୀ ଗାନ୍ଧି କହିଚ୍ଚନ୍ତି କେନ୍ଦ୍ରରେ ବିଜେପି ସରକାର ଏବଂ ଟିଆର୍ଏସ୍ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଉଭୟ ଉଭୟଙ୍କୁ ସାହାଯ୍ୟ କର୍ଚ୍ଛନ୍ତି ଏବଂ ଦୁଇ ଦଳ ମଧ୍ୟରେ ଭାଗିଦାରୀ ରହିଛି

ବିମୁଦ୍ରାୟନ ପାଇଁ ସାରା ଦେଶ କେନ୍ଦ୍ର ସରକାରଙ୍କୁ ନିନ୍ଦା କରୁଥିଲାବେଳେ କେସିଆର୍ ମୋଦି ସରକାରଙ୍କୁ ସମର୍ଥନ କଣାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ନିଜର ପ୍ରତିଶ୍ରତି ପାଳନ କରିବାରେ ଟିଆର୍ଏସ୍ ବିଫଳ ହୋଇଥିବା କଥା ଦର୍ଶାଇ ଶ୍ରୀ ଗାନ୍ଧି କହିଛନ୍ତି କଂଗ୍ରେସ ନେତୃତ୍ୱରେ ପ୍ରକାକୁଟାମିକୁ ଭୋଟ୍ ଦେଇ ନିର୍ବାଚୀତ କରାଇଲେ ଟିଆର୍ଏସ୍ ର ବିଫଳ ପ୍ରତିଶ୍ରତିଗୁଡ଼ିକ ପାଳନ ହେବ ଏବଂ ସମସ୍ତଙ୍କୁ ଦୁଇଟି ଶୟନକକ୍ଷ ସହ ଓ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୁଷି ଋଣ ଛାଡ଼ କରାଯିବ ଆଜି ପୁଣି ତନ୍ଦୁରଠାରେ ଏକ ନିର୍ବାଚନୀ ସଭାରେ ତାଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଟିଆର୍ଏସ୍ ସଭାପତି କେ ଚନ୍ଦ୍ରଶେଖର ରାଓ ଆଜି ସଥୁପାଲିଠାରେ ପ୍ରଚାର କରୁଛନ୍ତି ଜେଟ୍ଲୀ ଇକୋନୋମିକ୍ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ବିଶ୍ୱ ଅର୍ଥନୀତି ପାଇଁ ବାଶିଜ୍ୟ ବାଧାବିଘ୍ନ ଦୂରକରିବାର ଆବଶ୍ୟକତା ରହିଛି

ସେ କହିଛନ୍ତି ସୀମା ସରହଦ ଡେଇଁ ବିଶ୍ୱସ୍ତରୀୟ ବାଣିଜ୍ୟକୁ ଆଗେଇ ନେବା ବର୍ଭମାନ ସମୟର ଆହ୍ୱାନ ଏବଂ ଅବାଧ ବାଣିଜ୍ୟ ପାଇଁ ବାଧାବିଘ୍ନଗୁଡ଼ିକୁ ପ୍ରତିହତ କରିବା ନିହାତି ଜରୁରୀ ଯଥାସମ୍ଭବ ବାଶିଜ୍ୟ ପ୍ରତି ଦେଖାଦେଉଥିବା ବାଧାବିଘୁଗୁଡ଼ିକୁ ଦୂର କଲେ ଦେଶର ସ୍ୱାର୍ଥ ହାସଲ ହେବ ବୋଲି ସେ ମତ ଦେଇଛନ୍ତି ଶ୍ରୀ ଜେଟ୍ଲୀ କହିଚ୍ଚନ୍ତି ବିଶ୍ୱ ବାଶିଜ୍ୟ ପାଇଁ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ପାଇଲେ ଏହା ବିଶ୍ୱ ଅର୍ଥନୀତି ତଥା ନିକ୍କନିକ ଦେଶର ଆର୍ଥକ ସମୃଦ୍ଧି ହାସଲ ହୋଇପାରିବ ବିଦେଶରେ ବାଣିଜ୍ୟ ସୁବିଧା କେନ୍ଦ୍ର ଖୋଲିବା ଏବଂ ବିଶ୍ୱସ୍ତରରେ ବାଣିଜ୍ୟ ପାଇଁ ସର୍ବୋଉମ ପନ୍ଥାଗୁଡ଼ିକ ଅବଲମ୍ପନ କରିବା ସକାଶେ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଶ୍ରୀ ଜେଟଲୀ ଦୋହରାଇଛନ୍ତି

ସ୍ୱତନ୍ତ୍ର ପୁଲିସ୍ ଟିମ୍ର ଅନୁସନ୍ଧାନ ଆଧାରରେ ସେମାନଙ୍କୁ ଗିରଫ୍ କରାଯାଇଥିବା ପୁଲିସ୍ ସ୍ବଚନା ଦେଇଛି ଏଇ ଲୋକମାନେ ସାଧାରଣ ଲୋକ ଓ ଯବାନମାନଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ ବୋଲି ପୁଲିସ୍ କହିଛି ସେହି ଆଡ୍ଡା ସ୍ଥଳୀଗୁଡ଼ିକରୁ ବିପୁଳ ପରିମାଣର ଆପଭିଜନକ ସାମଗ୍ରୀ ଏବଂ ଜିଲେଟିନ୍ ଛଡ଼ ଡିଟୋନେଟର ହାତ ବୋମା ଓ ବିସ୍କୋରକ ସାମଗ୍ରୀ ଉଦ୍ଧାର କରାଯାଇଛି

ଦୋହାଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଉପସାଗରିୟ ରାଷ୍ଟ୍ରର ନୂଆ ଶକ୍ତିମନ୍ତ୍ରୀ ସାଦ୍ ଅଲ୍ କାବି ଆଜି ଏହି ଘୋଷଣା କରିଛନ୍ତି ଶ୍ରୀ କାବିଙ୍କ ବିବୃଭିକୁ ଉଦ୍ଧାର କରି ଏଏଫ୍ପି ସମ୍ଘାଦ ସଂସ୍ଥା କହିଛି କାତାର ଏହି ନିଷ୍ପଭି ସଂକ୍ରାନ୍ତରେ ଓପେକ୍କୁ ଜଣାଇ ଦିଆଯାଇଛି

ବର୍ତ୍ତମାନ ଯେଉଁ ପାଞ୍ଚବର୍ଷିଆ ପାଖି ବିଶ୍ୱ ବ୍ୟାଙ୍କ୍ ଯୋଗାଉଛି ଏହା ତାର ଦୁଇଗୁଣା ପୋଲାଣ୍ଡର କୋଟୱାସିଠାରେ ଜାତିସଂଘ ଜଳବାୟୁ ଶୀର୍ଷ ବୈଠକ ଚାଲିଥିଲା ବେଳେ ବିଶ୍ୱ ବ୍ୟାଙ୍କ୍ ଏଭଳି ଘୋଷଣା କରିଛି ବିଶ୍ୱ ବ୍ୟାଙ୍କ୍ କହିଛି ଜଳବାୟୁ ପରିବର୍ଭନ ପାଇଁ ଉଦ୍ୟମରେ ଏହା ଯଥେଷ୍ଟ ସହାୟକ ହେବ ଏବଂ ଏହିଭଳି ପଦକ୍ଷେପ ନେବା ପାଇଁ ବିଶ୍ୱ ସମୁଦାୟକୁ ଗୁରୁତ୍ୱପୂର୍ଣ୍ଣ ସଂକେତ ଦେବ

ଏସି ଆକୁଭିଷ୍ଟ ଭିମା କୋରେଗାଓଁ ହିଂସାକାଣ୍ଡ ମାମଲାରେ ମାନାବାଧିକାର କର୍ମୀମାନଙ୍କ ବିରୁଦ୍ଧରେ ପୁନେ ଅଦାଲତରେ ଦାଖଲ କରାଯାଇଥିବା ଅଭିଯୋଗପତ୍ର ସୁପ୍ରିମ୍କୋର୍ଟରେ ଦାଖଲ କରିବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ପୁନେ ପୁଲିସ୍ ଓକିଲ ସୁରେନ୍ଦ୍ର ଗଡ୍ଲିଂ ନାଗପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୋମା ସେନ୍ ଦଳିତ କର୍ମୀ ସୁଧୀର ଧୱାଲେ ମହେଶ ରାଉତ୍ ଓ କେରଳର ରୋନା ୱିଲ୍ସନଙ୍କୁ ମାଓବାଦୀମାନଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ ଅଧୀନରେ ଗିରଫ୍ କରିଥିଲା

ଜଷ୍ଟିସ୍ ଏମ୍ଏମ୍ ଖନ୍ତ୍ୱିଲକର ଓ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଜାନୁଆରୀ ତୂତୀୟ ସପ୍ତାହରେ ଏହା ଉପରେ ଶୁଶାଶି କରିବାକୁ ଧାର୍ଯ୍ୟ କରିଛନ୍ତି ଜାକିଆ ଜାଫ୍ରି ହେଉଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ଏହେସାନ୍ ଜାଫ୍ରିଙ୍କ ଧର୍ମପନ୍ୀ ଏହେସାନ ଜାଫ୍ରିଙ୍କୁ ସେହି ଦଙ୍ଗା ସମୟରେ ହତ୍ୟା କରାଯାଇଥିଲା

ସେନା ଦିବସ ଉପଲକ୍ଷେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ଆଡମିରାଲ୍ ଲାମ୍ଭା କହିଛନ୍ତି ଯେ ଆଡେନ୍ ଉପସାଗରରେ କଳଦସ୍ୟୁମାନଙ୍କର ଆକ୍ରମଣକୁ ପ୍ରତିହତ କରିବାରେ ଭାରତୀୟ ନୌସେନା ବଦ୍ଧ ପରିକର

ଭିନ୍ନକ୍ଷମମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ସହ ସେମାନଙ୍କର ମଙ୍ଗଳ ସାଧନ ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଥାଏ ଚଳିତବର୍ଷ ପାଇଁ ଶୀର୍ଷକ ହେଉଛି ଭିନ୍ନକ୍ଷମମାନଙ୍କୁ କ୍ଷମତାପନ୍ନ କରିବା ଏବଂ ସେମାନଙ୍କର ରାଜନୈତିକ ସାମାଜିକ ଅର୍ଥନୈତିକ ଓ ସାଂସ୍କୃତିକ ଜୀବନର ପ୍ରତ୍ୟେକ ଦିଗରେ ସାମୁହିକ ଅଭିବୃଦ୍ଧି ସହ ସମାନତା ବଜାୟ ରଖିବା